ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ୱାରା ଉଭୟ ସଭାର ମିଳିତ ଅଧିବେଶନରେ ଅଭିଭାଷଣ ସହ ବଜେଟ୍ ଅଧିବେଶନ ଆରମ୍ଭ ହେବ ଫେବୃୟାରୀ ପହିଲାରେ କେନ୍ଦ୍ର ବଜେଟ୍ ଉପସ୍ଥାପନ କରାଯିବ

ପିଏମ୍ ପ୍ରାରମ୍ଭ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 'ପ୍ରାରମ୍ଭ ଷ୍ଟାର୍ଟ ଅପ୍ ଇଷ୍ଡିଆ ଆନ୍ତର୍ଜାତିକ ଶିଖର ସମ୍ମିଳନୀ'ରେ ଶନିବାର ଦିନ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଉଦ୍ବୋଧନ ଦେବେ ଏହି ଦୁଇ ଦିନିଆ ସମ୍ମିଳନୀ ଶିଳ୍ପ ଓ ଆଭ୍ୟନ୍ତରୀଣ ବାଣିଜ୍ୟ ବିକାଶ ବିଭାଗ ଏବଂ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟଦ୍ୱାରା ମିଳିତ ଭାବେ ଆୟୋଜନ କରାଯାଇଛି ଆସନ୍ତାକାଲିଠାରୁ ଶିଖର ବୈଠକ ଆରମ୍ଭ ହେବ

ସେହି ଶିଖର ବୈଠକରେ ଭାରତ 'ବିମ୍ଷ୍ଟେକ୍ ଷ୍ଟାର୍ଟ ଅପ୍ ଶିଖର ସମ୍ମିଳନୀ'ର ଆୟୋଜନ କରିବାକୁ ପ୍ରତିଶ୍ରୁତିବଦ୍ଧ ହୋଇଥିଲା

ଏହା ମଧ୍ୟ ଭାରତ ସରକାରଙ୍କଦ୍ୱାରା ସର୍ବବୃହତ୍ 'ଷ୍ଟାର୍ଟ ଅପ୍ ସମ୍ମିଳନୀ' ହେବ

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କୋବିଡ୍ ନାଇଷ୍ଟିନ୍ ପ୍ରତିଷେଧକ ଟୀକାକରଣ ସମ୍ୟନ୍ଧୀୟ ପ୍ରଶ୍ନଗୁଡ଼ିକର ଉତ୍ତର ଦେବାକୁ ଯାଇ ଏହା କହିଛି ମନ୍ତ୍ରଣାଳୟ କହିଛି କୋବିଡ୍ ନାଇଷ୍ଟିନ୍ ପ୍ରତିଷେଧକର ଦ୍ୱିତୀୟ ଡୋଜ୍ ନେବାର ଦୁଇ ସପ୍ତାହ ପରେ ଶରୀରରେ ପ୍ରତିରୋଧକ ଶକ୍ତି ବିକଶିତ ହୋଇଥାଏ ମନ୍ତଶାଳୟ କହିଛି ପ୍ରତିଷେଧକ ନେବାକୁ ଇଚ୍ଛାଧୀନ ରଖାଯାଇଛି କିନ୍ତୁ କୋବିଡ୍ ନାଇଷ୍ଟିନ୍ରୁ ନିଜକୁ ସୁରକ୍ଷିତ ରଖିବାପାଇଁ ସମସ୍ତଙ୍କୁ ସମ୍ପର୍ଷ୍ଣ ପ୍ରତିଷେଧକ ନେବାଲାଗି ମନ୍ତ୍ରଣାଳୟ ପରାମର୍ଶ ଦେଇଛି ଏହାଦ୍ୱାରା ସଂକ୍ରମଣ ବ୍ୟାପିବାକୁ ରୋକାଯାଇପାରିବ

କାରଣ ସେମାନଙ୍କ ଯୋଗୁଁ ଟୀକାକରଣ କେନ୍ଦ୍ରରେ ସଂକ୍ରମଣ ବ୍ୟାପିବାର ଆଶଙ୍କା ରହିଛି ମନ୍ତ୍ରଣାଳୟ କହିଛି ଭାରତଦ୍ୱାରା ପ୍ରସ୍ତୁତ କରାଯାଇଥିବା ପ୍ରତିଷେଧକଗୁଡ଼ିକ ବିଶ୍ୱର ଅନ୍ୟାନ୍ୟ ଦେଶଗୁଡ଼ିକ ଦ୍ୱାରା ଉତ୍ପାଦିତ ପ୍ରତିଷେଧକର ସମକକ୍ଷ ଦେଶରେ ପ୍ରତିଷେଧକଗୁଡ଼ିକର ସୁରକ୍ଷା ଓ ନିରାପତ୍ତାକୁ ନେଇ ପରୀକ୍ଷା ମାନ କରାଯାଇଥିବାର ମନ୍ତ୍ରଣାଳୟ ଜଣାଇଛି ଟୀକାକରଣ ପାଇଁ ଯୋଗ୍ୟ ବ୍ୟକ୍ତିମାନଙ୍କୁ ସେମାନଙ୍କର ପଞ୍ଜୀକୃତ ମୋବାଇଲ୍ ନୟର ମାଧ୍ୟମରେ ଟୀକାକରଣ କେନ୍ଦ୍ର ଓ ସମୟ ବିଷୟରେ ସ୍ୱଚନା ଦିଆଯିବ ପୋଲିଓ ଭାକ୍ସିନ୍ ବିଶ୍ୱର ସର୍ବବୃହତ୍ କୋବିଡ୍ ନାଇଷ୍ଟିନ୍ ପ୍ରତିଷେଧକ ଟୀକାକରଣ କାର୍ଯ୍ୟକ୍ରମ ଆସନ୍ତା ଶନିବାରଠାରୁ ସମଗ୍ର ଦେଶରେ ଆରମ୍ଭ ହେବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବ୍ୟାପୀ କୋବିଡ୍ ନାଇକ୍ଷିନ୍ ପ୍ରତିଷେଧକ ଟୀକାକରଣ କାର୍ଯ୍ୟକ୍ରମର ଶ୍ରଭାରମ୍ଭ କରିବେ କୋବିଡ୍ ପ୍ରତିଷେଧକ ବହନ କରି ବିମାନଗୁଡ଼ିକ ବିଭିନ୍ନ ବିମାନ ବନ୍ଦରରେ ପହଞ୍ଚବା ସହ ଟୀକାକରଣ ପ୍ରସ୍ତୁତି ତ୍ୱରାନ୍ୱିତ ହୋଇଛି ବିଭିନ୍ନ ବିମାନ ବନ୍ଦରରୁ ପ୍ରତିଷେଧକଗୁଡ଼ିକୁ ଛୋଟ ଛୋଟ ସହରକ୍ ପଠାଯାଉଛି ଆସାମର୍ତ୍ତ ଆରମ୍ଭ କରି ଗୋଆ ପର୍ଯ୍ୟନ୍ତ ଓ କାଞ୍ଗୁ କାଶ୍ମୀରରୁ ଆରମ୍ଭ କରି କେରଳ ପର୍ଯ୍ୟନ୍ତ ପ୍ରତିଷେଧକଗୁଡ଼ିକୁ ଯତ୍ନର ସହ ଶୀଘ୍ର ପହଞ୍ଚାଯାଉଛି

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ସ୍ୱାସ୍ଥ୍ୟକର୍ମୀମାନଙ୍କ ସମ୍ପନ୍ଧୀୟ ତଥ୍ୟକୁ ଭିଭିକରି ସେହି ଅନୁପାତରେ ସମ୍ପୃକ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ପ୍ରତିଷେଧକ ବଣ୍ଟନ କରାଯାଇଛି ଜାତୀୟ ଅଗ୍ରାଧିକାର ତାଲିକା ଅନୁସାରେ ପ୍ରତିଷେଧକଗ୍ରଡ଼ିକ୍ ପ୍ରଥମେ ସ୍ୱାସ୍ଥ୍ୟକର୍ମୀ ଓ ସ୍ୱେଚ୍ଛାସେବୀମାନଙ୍କ ଦିଆଯିବ

କୋବିଡ୍ ନାଇଞ୍ଜିନ୍ ପ୍ରତିଷେଧକ ଟୀକାକରଣ ଅଭିଯାନ ଯୋଗୁଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ସହ ପରାମର୍ଶ କରି ପୋଲିଓ ପ୍ରତିଷେଧକ ଦିବସକୁ ପୁନଃ ନିର୍ଦ୍ଧାରଣ କରିବାକୁ ନିଷ୍ପଭି ନେଇଛି ପୋଲିଓ ପ୍ରତିଷେଧକ ଦିବସ ଜାତୀୟ ଟୀକାକରଣ ଦିବସ ଓ ପୋଲିଓ ରବିବାର ଭାବେ ପରିଚିତ

ରାଷ୍ଟ୍ରପତି ଭବନରେ କିଛି ପିଲାଙ୍କୁ ପୋଲିଓ ଡ୍ରପ୍ ଖୁଆଇ ଏହି ଦିବସ ପାଳନ ଆରମ୍ଭ କରାଯିବ

ସେହି ଲୋକମାନଙ୍କ ଶରୀରରେ କୋବିଡ୍ର ଆଂଶିକ ଲକ୍ଷଣମାନ ଦେଖାଯାଇଛି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଦେଶରେ ଚିକିତ୍ସା ମୌଳିକତାଞାରେ ଅଣାଯାଇଥିବା ଉନ୍ନତି କେନ୍ଦ୍ର ସରକାରଙ୍କ ନିୟମର କଡ଼ାକଡ଼ି ପାଳନ ଓ ଡାକ୍ତର ଚିକିତ୍ସା ସହାୟକ କର୍ମୀ ଏବଂ ସ୍ୱେଚ୍ଛାସେବୀମାନଙ୍କ ସକ୍ରିୟ ଅଂଶଗ୍ରହଣ ଯୋଗୁଁ କୋବିଡ୍ ଆରୋଗ୍ୟ ହାରରେ ଏଭଳି ବୃଦ୍ଧି ପରିଲକ୍ଷିତ ହୋଇଛି

ଉଭୟ କେନ୍ଦ୍ର ସରକାର ଓ ଆଇସିଏମ୍ଆର୍ ନମୁନା ପରୀକ୍ଷା ପାଇଁ ଅଧିକରୁ ଅଧିକ ଗବେଷଣାଗାରମାନ ସ୍ଥାପନ କର୍ରଛନ୍ତି ମନ୍ତ୍ରଣାଳୟ କହିଛି ଅଧିକ ନମ୍ରନା ପରୀକ୍ଷା କରାଯିବା ଯୋଗୁଁ ସଂକ୍ରମିତମାନଙ୍କୁ ଶୀଘ୍ର ଚିହ୍ନଟ କରାଯାଇ ସେମାନଙ୍କର ଚିକିତ୍ସା କରାଯାଇପାରୁଛି

ମକର ସଂକ୍ରାନ୍ତି ଅମଳର ପର୍ବ ମକର ସଂକ୍ରାନ୍ତି ଆଜି ପାଳିତ ହୋଇଛି ଏହି ଉତ୍ସବ ପାଳନ ସହ ଶୀତରତ୍ରର ପରିସମାପ୍ତି ଘଟିଥାଏ ଓ ଶୀତଋତ୍ରର ଅମଳ ମଧ୍ୟ ଶେଷ ହୋଇଥାଏ ଏହି ପର୍ବ ଦେଶର ବିଭିନ୍ନ ଭାଗରେ ବିଭିନ୍ନ ନାମରେ ପରିଚିତ ତାମିଲ୍ନାଡୁରେ ଏହାକୁ ପୋଙ୍ଗଲ୍ ଭାବେ ପାଳନ କରାଯାଉଥିବାବେଳେ ଗୁଜରାତ୍ରେ ଉତ୍ତରାୟଣ ଆସାମ୍ରେ ବିହୁ ଓ ପଣ୍ଟିମବଙ୍ଗରେ ପୌଷ ସଂକ୍ରାନ୍ତି ଭାବେ ପାଳନ କରାଯାଇଥାଏ ଏହି ଅବସରରେ ରାଷ୍ଟ୍ରପତି ଉପରାଷ୍ଟପତି ଓ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ଶ୍ରଭେଚ୍ଛା ଜଣାଇଛନ୍ତି ଟ୍ୱିଟ୍ କରି ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି ଏହିସବୁ ପର୍ବ ଲୋକମାନଙ୍କ ମଧ୍ୟରେ ପ୍ରେମ ଶ୍ରଦ୍ଧା ଓ ସଦ୍ଭାବନାକୁ ଆହୁରି ଅଧିକ ମଜବୃତ୍ କରିବ ଓ ଦେଶରେ ସ୍ରଖ ଏବଂ ସମୃଦ୍ଧି ଆଣିଦେବ ଉପରାଷ୍ଟପତି ଭେଙ୍କୟା ନାଇଡ଼ କହିଛନ୍ତି ଏହିସବ୍ଧ ପର୍ବ ସେଗ୍ରଡ଼ିକର ବିବିଧତା ପାଇଁ ଜନମାନସରେ ବିଦିତ ଓ ଏଗ୍ରଡ଼ିକ ଅମଳ ଏବଂ ପ୍ରକୃତିର ପ୍ରାଚ୍ରର୍ଯ୍ୟର ପ୍ରତୀକ ବହନ କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଅବସରରେ ସମଗ୍ର ବିଶ୍ୱର ଶୁଖ ଓ ସମୃଦ୍ଧି ପାଇଁ ପ୍ରାର୍ଥନା କରିଛନ୍ତି

ଗତ ସପ୍ତାହରେ ଆମେରିକା କଂଗ୍ରେସ୍ରେ ଉତ୍ୟକ୍ତ ଲୋକମାନଙ୍କର ଆକ୍ରମଣ ପାଇଁ ସେ ଉସ୍କାଇ ଥିବାର ତାଙ୍କ ବିରୁଦ୍ଧରେ ଅଭିଯୋଗ ଅଶାଯାଇଥିଲା